ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ତାଙ୍କ ସରକାର ଦେଶର ନିରାପତ୍ତାକୁ ପ୍ରାଧାନ୍ୟ ଦେଇଆସୁଛନ୍ତି

କୃଷକମାନଙ୍କର କଲ୍ୟାଣ ପାଇଁ ସମ୍ମିଳନୀରେ ଗତକାଲି ଏକ ପ୍ରସ୍ତାବ ଗୃହୀତ ହୋଇଛି ପାର୍ଟି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସେହି ପ୍ରସ୍ତାବ ଆଗତ କରିଥିଲେ ମୋଦି ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଉଲ୍ଲେଖ କରି ଶ୍ରୀ ସିଂ କହିଥିଲେ ସରକାର କୃଷକ ଓ ଗରିବ ଲୋକମାନଙ୍କ ଆବଶ୍ୟକତାକୁ ଦୂଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରୁଛନ୍ତି

ଗରିବ ଲୋକମାନଙ୍କର କଲ୍ୟାଣ ପାଇଁ ଆଉ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି ଏହି ପ୍ରସ୍ତାବକୁ ପାର୍ଟି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଆଗତ କରିଥିଲେ ସେ କହିଥିଲେ ଜନଧନ ଯୋଜନା ଓ ଉଚ୍ଚକା ଯୋଜନା ଭଳି ଏନ୍ଡିଏ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ଗରିବ ଲୋକମାନଙ୍କର ଉତ୍ଥାନ ଓ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ଉଦିଷ୍ଟ ସେ କହିଥିଲେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ସମୟରେ ଦେଶର ଜନସଂଖ୍ୟାର ଏକତ୍ତୀୟାଂଶ ଲୋକଙ୍କର ବ୍ୟାଙ୍କ ଜମା ଖାତା ନଥିଲା ଶ୍ରୀମତୀ ସ୍ୱରାଜ କହିଥିଲେ ସେହିଲୋକମାନଙ୍କୁ ଜନଧନ ଯୋଚ୍ଚନାରେ ସାମିଲ କରିବା ପାଇଁ ସେମାନଙ୍କର ବ୍ୟାଙ୍କ କମାଖାତା ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ମନୋବଳର ପ୍ରଦର୍ଶନ କରିଥିଲେ

ନ୍ତଆଦିଲ୍ଲୀରେ ବିଜେପି ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ଆଜି ସୁଫଳ ଦେଖିବାକୁ ମିଳୁଛି

ଶ୍ରୀ ଗଡକରୀ କହିଛନ୍ତି ଏହି ଦ୍ରତ ବିକାଶକୁ କଂଗ୍ରେସ ପାର୍ଟି ହଜମ କରିପାରୁ ନାହିଁ ଓ ସେଥିପାଇଁ ସରକାରଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗମାନ ଆଣି ସରକାରଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛି ସେ କହିଛନ୍ତି ରାଫେଲ କାରବାରରେ କୌଣସି ଦୁର୍ନୀତି ହୋଇନଥିବାର ସୁପ୍ରିମକୋର୍ଟ ସ୍ୱଷ୍ଟୀକରଣ ଦେଇସାରିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ବିମୁଦ୍ରୀକରଣ ଦ୍ୱାରା ସନ୍ତାସବାଦ ଓ ନକ୍ପଲବାଦ ଉପରେ ଅଙ୍କୁଶ ଲଗାଯାଇ ପାରିଛି କିଡିପି ବୃଦ୍ଧି ପାଇଛି ଓ ତାହା ସହିତ ଟିକସଦାତାମାନଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି

ଦେଶ ପାଇଁ ବିକାଶର ଯଥେଷ୍ଟ ଆବଶ୍ୟକତା ରହିଛି ଓ ତାହା କେବଳ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ସମ୍ଭବ ବୋଲି ସେ କହିଛନ୍ତି

ମହାରାଷ୍ଟ୍ର ରାକ୍ୟପାଳ ସି ବିଦ୍ୟାସାଗର ରାଓ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ

ମୁଖ୍ୟ ଅଭିଭାଷଣ ଦେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶପ୍ରଭୁ କହିଛନ୍ତି ଯେପର୍ଯ୍ୟନ୍ତ ଆମେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାସଲ ନ କରିଛେ ସେପର୍ଯ୍ୟନ୍ତ ଉତ୍ପାଦନ ଓ ସେବାକ୍ଷେତ୍ର ଅଗ୍ରଗତି ହାସଲ କରିପାରିବ ନାହିଁ କୃଷିକ୍ଷେତ୍ରର ନିରନ୍ତର ବିକାଶ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ଫେସ୍ବୁକ୍ ପୋଷ୍ଟରେ ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ପାଇଁ ସଂରକ୍ଷଣ ନାମକ ଲେଖା ପୋଷ୍ କରି ଶ୍ରୀ ଜେଟ୍ଲୀ କହିଚ୍ଚନ୍ତି ସାଧାରଣବର୍ଗର ଗରିବ ଲୋକମାନଙ୍କୁ ସ୍ୱୀକୃତି ଦେବାରେ ଏହି ବିଲ୍ ଏପର୍ଯ୍ୟନ୍ତ ସବୁଠୁ ବଡ଼ ପଦକ୍ଷେପ ଦାରିଦ୍ର୍ୟ ଦୂରୀକରଣ ଏହାର ମୂଳ ଲକ୍ଷ୍ୟ ବୋଲି ସେ ଦର୍ଶାଇଛନ୍ତି ସେ କହିଛନ୍ତି ସମ୍ଭିଧାନର ମୁଖବନ୍ଧରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ସମସ୍ତଙ୍କ ପାଇଁ ନ୍ୟାୟ ନିଶ୍ଚିତ କରାଯିବାର ବ୍ୟବସ୍ଥା ରହିଛି ମନ୍ତ୍ରୀ ସରକାରଙ୍କର ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଚ୍ଛନ୍ତି ପ୍ରେଜ୍ ପିଏମ୍ ବିବେକାନନ୍ଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ବାର୍ତ୍ତାରେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ସମ୍ମାନାର୍ଥେ ଆକିର ଦିନଟିକୁ ଜାତୀୟ ଯୁବ ଦିବସ ଭାବେ ସ୍କରଣ କରାଯାଉଛି ସେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କର ବାଣୀ ଓ ଦୂରଦୃଷ୍ଟି ସର୍ବଦା ଆଗାମୀ ପୀଢ଼ିଗୁଡ଼ିକୁ ଅନୁପ୍ରାଣୀତ କରିବ ବିବେକାନନ୍ଦଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ସ୍ୱାମୀ ବିବେକାନନ୍ଦ ଯୁବଶକ୍ତିରେ ବିଶ୍ୱାସ କରୁଥିଲେ ଓ ସେବା ଉପରେ ଗୁରୁତ୍ୱ ଦେଉଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କର ବାଣୀ କୋଟିକୋଟି ଭାରତୀୟ ବିଶେଷକରି ଯୁବାଙ୍କୁ ଅନୁପ୍ରାଣୀତ କରିଚାଲିବ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କର ଚିନ୍ତାଧାରା ସମୟଠୁ ଆଗରେ ଥିଲା ଟ୍ୱିଟ୍ କରି ସେ କହିଛନ୍ତି ବିବେକାନନ୍ଦ ଯୁବକମାନଙ୍କ ଲାଗି ସର୍ବଦା ଭାରତର ସବୁଠୁ ପ୍ରେରଣାଦାୟୀ ମହାତ୍ମା ରହିଛନ୍ତି ଓ ରହିବେ ଜାତୀୟ ଯୁବ ଦିବସ ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱରାଜ ଭିଜିଟ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜିଠାରୁ ଦୁଇଦିନିଆ ଗସ୍ତରେ ଉଜ୍ବେକିସ୍ଥାନ ଯାତ୍ରା କରିବେ ଶ୍ରୀମତୀ ସ୍ପରାଜ ସମରକନ୍ଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଭାରତ ମଧ୍ୟଏସିଆ କଥାବାର୍ତ୍ତାରେ ଯୋଗଦେବେ ଉଜ୍ବେକ୍ ବିଦେଶମନ୍ତ୍ରୀ ଅବଦୁଲାଜିନ୍ କାମିଲୋଭ୍ ଓ ଶ୍ରୀମତୀ ସ୍ପରାଜ ମିଳିତ ଭାବେ ଏହି ବୈଠକରେ ଅଧ୍ୟକ୍ଷତା କରିବେ

ଇଣ୍ଡିଆ ପାକିସ୍ତାନ ଭାରତ କହିଛି ପାକିସ୍ତାନ ସନ୍ତାସବାଦକୁ ସମର୍ଥନ ଜାରି ରଖିଥିବାରୁ କଥାବାର୍ତ୍ତା ପାଇଁ ସେ ଦେଇଥିବା ମନ୍ତବ୍ୟର କୌଣସି ଗୁରୁତ୍ୱ ନାହିଁ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଗତକାଲି ନ୍ତଆଦିଲ୍ଲୀରେ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତ କଥାବାର୍ତ୍ତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାର ଦେଇଥିବା ବିବୃତ୍ତି ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ଏହାର ଜବାବରେ ରବିଶ କୁମାର ଏହା କହିଛନ୍ତି ସେ କହିଥିଲେ ଯଦି ପାକିସ୍ତାନ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଅଛି ତେବେ ମୁମ୍ୟାଇ ଓ ପଠାନ୍କୋଟ ସନ୍ତ୍ରାସବ ଦୀ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାହିଁକି ଏପର୍ଯ୍ୟନ୍ତ ପଦକ୍ଷେପ ନେଉନାହିଁ ଭାରତରେ ସଂଖ୍ୟାଲଘୁମାନଙ୍କ ପ୍ରତି କରାଯାଉଥିବା ଆଚରଣ ସଂକ୍ରାନ୍ତରେ ଇମ୍ରାନ୍ ଖାଁଙ୍କ ମନ୍ତବ୍ୟ ଉପରେ ସେ କହିଛନ୍ତି ବହୁବାଦ ଓ ସାମ୍ରହିକ ସମାଜ ଭଳି ପ୍ରସଙ୍ଗରେ ଭାରତକୁ ପରାମର୍ଶ ଦେବାକୁ ପାକିସ୍ତାନର କୌଣସି ନୈତିକତା ନାହିଁ ସେ କହିଛନ୍ତି ଭାରତରେ ସଂଖ୍ୟାଲଘୁମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି ତାହା ସମସ୍ତଙ୍କୁ ଜଣା ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ପଞ୍ଚମ ଦିନ ସୁଦ୍ଧା ମହାରାଷ୍ଟ୍ର ପଦକ ତାଲିକାରେ ଏହାର ଶୀର୍ଷସ୍ଥାନ ବଜାୟ ରଖିଛି ମହାରାଷ୍ଟ୍ର ଆଥ୍ଲେଟିକ୍ ଜୁଡୋ କୁସ୍ତି ଓ ଭାରୋଭଳନ ଆଦି ପ୍ରତିଯୋଗିତାରେ ପଦକମାନ ହାସଲ କରିଛି ଆଥ୍ଲେଟିକ୍ନରେ ଅଣ୍ଡର ଟ୍ୱେଷ୍ଟିଓ୍ୱାନ୍ ଶ୍ରେଣୀରେ ମହାରାଷ୍ଟ୍ର ଓ ବେଙ୍ଗଲ ସେମାନଙ୍କର ପ୍ରଭୁତ୍ୱ ବଜାୟ ରଖିଛନ୍ତି

ଭାରୋଉଳନରେ ମଣିପୁର ଓ ମହାରାଷ୍ଟ୍ର ସଫଳ ହୋଇଥିବା ବେଳେ ସନ୍ତରଣ ଓ କୁଡୋରେ ଦିଲ୍ଲୀ ଶ୍ରେଷ ପ୍ରଦର୍ଶନ କରିଛି ପୂର୍ବରୁ ଅଣ୍ଡର ଟ୍ୱେଶ୍ଚିଓ୍ୱାନ୍ ପୁରୁଷ ସେମିଫାଇନାଲ୍ରେ ହରିଆଣା ଏବଂ ଓଡ଼ିଶା ପଞ୍ଜାବ ଓ ଉତ୍ତରପ୍ରଦେଶ ସହ ଯୋଗ ଦେଇଛନ୍ତି